ଗତ ମଙ୍ଗଳବାରର କୋଲକାତା ହିଂସା ଘଟଣା ପରେ ନିର୍ବାଚନ କମିଶନ ଏହି ରାଜ୍ୟରେ ପ୍ରଚାର ସମୟକୁ ହ୍ରାସ କରିଛନ୍ତି

ଗତ ମଙ୍ଗଳବାର ଦିନର ହିଂସାଘଟଣା ପରେ ନିର୍ବାଚନ କମିଶନ ଏହି ରାଜ୍ୟରେ ନିର୍ବାଚନ ପ୍ରଚାର ସମୟକୁ ହ୍ରାସ କରିଦେଇଛନ୍ତି

ଯେଉଁ ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଅବଧି ହ୍ରାସ କରାଯାଇଛି ସେହି ଆସନଗୁଡ଼ିକ ହେଲା ଦମଦମ୍ ବାରାସତ ବସିରହାଟ ଜୟନଗର ମଥୁରାପୁର ଡାଇମର୍ଡ ହାର୍ବର ଯାଦବପୁର କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତର ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଉପନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର କହିଛନ୍ତି ନିର୍ବାଚନ କମିଶନ ତାଙ୍କର ସାୟିଧାନିକ କ୍ଷମତାବଳରେ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଆରତୀ ଭଟ୍ଟାଚାର୍ଯ୍ୟ ଏବଂ ସିଆଇଡି ପୋଲିସ୍ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଉପନିର୍ବାଚନ କମିଶନର ସୁଦୀପ ଜୈନ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟରେ ହସ୍ତକ୍ଷେପ କରିଥିବାରୁ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଇଛି ରାଜ୍ୟ ମୁଖ୍ୟଶାସନ ସଚିବ ଗୃହ ସଚିବଙ୍କ ଦାୟିତ୍ୱ ତୁଲାଇବେ

ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବା ଘଟଣାରେ କମିଶନ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା ଅଭିଯୋଗ କରିଛନ୍ତି ମଙ୍ଗଳବାର ଦିନ କୋଲକାତାରେ ତାଙ୍କ ରୋଡ୍ଶୋ ସମୟରେ ମମତା ବାନାର୍ଜୀଙ୍କ ଟିଏମ୍ସି ଦଳ ହିଂସା ଘଟଣା ଓ ପ୍ରତିମ୍ଭର୍ତ୍ତି ଭାଙ୍ଗିବା ଘଟଣା ଘଟାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ରାଜନୈତିକ ହିଂସାରେ ଲିପ୍ତ ଅଛନ୍ତି ପିଏମ୍ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଶମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରାଜନୈତିକ ହିଂସାରେ ଲିପ୍ତ ରହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଜନସାଧାରଣଙ୍କର ବିଜେପି ପ୍ରତି ବିପୁଳ ସମର୍ଥନକୁ ଦେଖି ଟିଏମ୍ସି ମୁଖ୍ୟ ଭୟଭୀତ ହୋଇଥିବା ଏହି ହିଂସା ଘଟଣାରୁ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ନେତୃତ୍ୱାଧୀନ ସରକାର ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ସହ ସମସ୍ତ ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ମଙ୍ଗଳବାର ଦିନର ହିଂସାଘଟଣା ବିଜେପି ଦ୍ୱାରା ଆୟୋଜିତ ହୋଇଥିଲା ସମାଜସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟକରିବା ଘଟଣାରେ ସେ ବିଜେପିକୁ ସମାଲୋଚନା କରିଛନ୍ତି ଲିଡର୍ସ ର୍ୟାଲିଜ୍ ବିଭିନ୍ନ ରାଜନୈତିକ ଦଳର ବରିଷ୍ଣ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗତକାଲି ପଞ୍ଜାବରେ ନିର୍ବାଚନ ପ୍ରଚାର କରିଥିଲେ ଫରିଦ୍କୋଟ୍ର ବାର୍ଗାରିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ବଡ଼ ଶିଳ୍ପପତିମାନଙ୍କର ହକାର ହକାର କୋଟି ଟଙ୍କାର ଋଣ ଛାଡ଼ କରିଥିବା ବେଳେ ଚାଷୀମାନଙ୍କୁ ଋଣରୁ ମୁକ୍ତି ଦେଇନାହାନ୍ତି ସେ କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ କୃଷକମାନଙ୍କର ରଣ ଛାଡ଼ କରାଯାଇଛି ପରେ ଲୁଧିଆନାର ମୁଲାମପୁରଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରିକରଣ ଲୁଧିଆନାର ଶିଳ୍ପଗୁଡ଼ିକୁ ଧ୍ୱଂସ କରିଦେଇଛି ସେ କହିଛନ୍ତି ବେକାରୀ କୃଷକଙ୍କ ସମସ୍ୟା ଓ ଶିଳ୍ପ ବର୍ତ୍ତମାନ ସମୟର ପ୍ରମୁଖ ପ୍ରସଙ୍ଗ ବରିଷ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ମଧ୍ୟପ୍ରଦେଶର ଅଲିରାଜପୁର ଓ ଧାର୍ଠାରେ ନିର୍ବାଚନୀ ସଭାରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ବିଜେପି ପାଇଁ ପ୍ରାଥମିକତା ବୋଲି କହିଛନ୍ତି ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ମଧ୍ୟ ଗତକାଲି ଧାର୍ଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି କ୍ୟାମ୍ପେନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚରମ ସୋପାନରେ ପହଞ୍ଚୁଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦେଶର ଅନେକ ସ୍ଥାନରେ ନିର୍ବାଚନୀ ସଭାର ଆୟୋଜନ କରି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ମଉ ଚନ୍ଦୌଲି ଓ ମିର୍କାପୁର ଏବଂ ପଶ୍ଚିମବଙ୍ଗର ମଥୁରାପୁର ଓ ଦମ୍ଦମ୍ରେ ନିର୍ବାଚନୀ ସଭାରେ ଯୋଗଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଉତ୍ତରପ୍ରଦେଶର ଗୋରଖପୁରରେ ଏକ ରୋଡ୍ଶୋ'ରେ ଯୋଗଦେବା ସହିତ ମହାରାଜଗଞ୍ଜଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଉତ୍ତରପ୍ରଦେଶର କୁଶୀନଗର ଓ ବିହାରର ପାଟନାରେ ପ୍ରଚାର କରିବେ

ଡାଲିପୋରା ଗ୍ରାମରେ କେତେକ ସନ୍ତାସବାଦୀ ଲୁଚି ରହିଥିବାର ଖବର ପାଇବା ପରେ ସୁରକ୍ଷା ବଳ ପକ୍ଷରୁ ସନ୍ତାସବାଦ ନିରୋଧୀ ଅଭିଯାନ ଚାଲିଥିବା ବେଳେ ଗୁଳିବିନିମୟ ଘଟିଥିଲା ଶେଷ ସମ୍ବାଦ ହସ୍ତଗତ ହେଲାବେଳକୁ ଏହି ଗୁଳି ବିନିମୟ କାରି ରହିଛି ଏବଂ ଏଥିରେ ଦୁଇଜଣ ସ୍କରକ୍ଷା ଯବାନ ଆହତ ହୋଇଛନ୍ତି ୟୁଏସ୍ ଇରାକ ଇରାନ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାକର ପଡ଼ୋଶୀରାଷ୍ଟ୍ର ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଇରାକରେ ଥିବା ସମସ୍ତ ଆମେରିକୀୟ ଅଣଜରୁରୀ କ୍ଷେତ୍ରରେ ନିୟୋଜିତ କର୍ମଚାରୀମାନେ ସେହି ଦେଶ ଛାଡ଼ିବା ପାଇଁ ଆମେରିକାର ବିଦେଶ ବିଭାଗ ନିର୍ଦ୍ଦେଶ ଦେଇଛି ଏଭଳି କର୍ମଚାରୀମାନେ ବ୍ୟବସାୟିକ ପରିବହନ ମାଧ୍ୟମରେ ଯଥାଶୀଘ୍ର ଇରାକ ଛାଡ଼ିବା ପାଇଁ ବାଗ୍ଦାଦ୍ରେ ଥିବା ଆମେରିକୀୟ ଦୂତବାସ ପରାମର୍ଶ ଦେଇଛି ଦୂତାବାସ ଏବଂ ଏଲ୍ବିଲ୍ଠାରେ ଥିବା ଆମେରିକୀୟ ଉଚ୍ଚାୟୁକ୍ତଙ୍କ ସୂଚନା ଆଧାରରେ ବିଦେଶ ବିଭାଗ କହିଛି ଉଭୟ ସ୍ଥାନରେ ସାଧାରଣ ଭିସା ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ଅପହରଣ ଓ ହିଂସାର ଭୟ ଥିବା ଦୂଷ୍ଟିରୁ ଦେଶର ନାଗରିକମାନେ ସେହି ଦେଶକୁ ଗସ୍ତ ନ କରିବା ପାଇଁ ଆମେରିକା ସତର୍କ କରାଇଦେଇଛି

ଆହତ ହୋଇଥିବା ଅନେକଙ୍କ ଅବସ୍ଥା ସ୍ଥିର ରହିଛି ବରିଷ୍ଣ ପୋଲିସ ଅଧକାରୀ କହିଛନ୍ତି ଯେ ଦୁର୍ବୂତ୍ତମାନେ ଜୁ ରୋଡ୍ ଅଞ୍ଚଳରେ ଗ୍ରେନେଡ୍ ଫୋପାଡ଼ିଥିଲେ ଆହତ ହୋଇଥିବା ଦୁଇଜଣ ପୋଲିସ୍ ପହରା କାର୍ଯ୍ୟରେ ନିୟୋଜିତ ଲୋକେ ସୀମା ସଶସ୍ତ ବଳର କର୍ମଚାରୀ ବିଭିନ୍ନ ବିଭାଗର ମନ୍ତ୍ରୀ ପୋଲିସ୍ ଡିଜି ଏବଂ ଗୁଆହାଟୀ ପୋଲିସ୍ କମିଶନର ବିଷ୍କୋରଣ ସ୍ଥଳୀ ପରିଦର୍ଶନ କରିବା ସହ ହସ୍କିଟାଲ୍କୁ ଯାଇ ଆହତମାନଙ୍କୁ ଭେଟିଥିଲେ ଡିଜିପି କୁଲାଧର ସାଇକିଆ କହିଛନ୍ତି ଯେ ପୋଲିସ୍ ଘଟଣାର ତଦନ୍ତ କରୁଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ଘଟଣା ପାଇଁ ନିନ୍ଦା କରିଚ୍ଚନ୍ତି ଏବଂ ଏହି ଘଟଣାରେ ସଂପୂକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବେଆଇନ ଘୋଷିତ ଉଲ୍ଫା ଏହି ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଛି

ବୈଦେଶିକ ସଚିବ ବିଜୟ ଗୋଖଲେ ଯାତ୍ରା ପାଇଁ ପଞ୍ଜିକରଣ କରିଥିବା ଯାତ୍ରୀମାନଙ୍କର ଗତକାଲି କମ୍ପ୍ୟୁଟର ଡ୍ର ମାଧ୍ୟମରେ ଚୟନ କରିଛନ୍ତି ପାକ୍ ଜେୟଡି ପାକିସ୍ତାନରେ ସକ୍ରିୟ ଥିବା ସନ୍ତାସବାଦୀ ସଂଗଠନ ଜାମାତ ଉତ୍ ଦାୱା ମୁଖ୍ୟ ହାଫିକ୍ ସୟିଦ୍ର ଭାଇକୁ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ଏବଂ ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ଗିରଫ କରାଯାଇଛି ଅବଦୁଲ୍ ରେହମାନ ମାକି ଜେୟୁଡି ରାଜନୈତିକ ଏବଂ ଆନ୍ତର୍ଜାତୀୟ ବ୍ୟାପାର ବିଭାଗର ମୁଖ୍ୟ ରହିଥିବା ବେଳେ ଫାଲାହ ଇ ଇନ୍ସାନିୟତ୍ ଫାଉଣ୍ଡେସନ୍ର ଦାୟିତ୍ୱରେ ରହିଛି ଶାନ୍ତିଶୃଙ୍ଖଳା ପରିଚାଳନା ଆଇନ ଅଧୀନରେ ତାକୁ ଗିରଫ କରାଯାଇଛି

ସେହିଦିନଠାରୁ ବର୍ଷାରତ୍ନ ଆରମ୍ଭ ହେବ ଏବଂ ଏହା କ୍ରମଶଃ ଉତ୍ତର ଦିଗକୁ ଗତି କରିବ